ବିହାର ଇଲେକସନ୍ ବିହାରରେ ଆଜି ତୃତୀୟ ତଥା ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି ଏଥିନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ବାଲ୍ମିକୀନଗର ସଂସଦୀୟ ଆସନ ପାଇଁ ଆଜି ଉପନିର୍ବାଚନ ଅନୁଷ୍ଠିତ ହେଉଛି

ବିଶେଷକରି ନକୁଲ ଅଧ୍ଯୁଷିତ ଅଞ୍ଚଳରେ ନିର୍ବାଚନକୁ ଅବାଧ ମୁକ୍ତ ତଥା ନିରପେକ୍ଷ କରିବା ପାଇଁ ଅତିରିକ୍ତ ସୁରକ୍ଷାବଳକୁ ମୁତୟନ କରାଯାଇଛି ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଜୟ କୁମାର ସିଂହ କହିଛନ୍ତି କୋଭିଡ୍ କଟକଣା ମଧ୍ୟରେ ମତଦାନ ଚାଲିଛି

ହିନ୍ଦୁସ୍ଥାନୀ ଆୱାମି ମୋର୍ଚ୍ଚାର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍ ରାମ ମାନ୍ଝୀ ଗୋଟିଏ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କର୍ ଚ୍ଚ୍ଚନ୍ତି

ଏହି ପର୍ଯ୍ୟାୟ ନିର୍ବାଚନରେ ବିହାର ବିଧାନସଭାର ବାଚସ୍କତି ବିଜୟ କୁମାର ଚୌଧୁରୀ ଏବଂ ବିକାଶଶୀଳ ଇନ୍ସାନ୍ ପାର୍ଟିର ମୁଖ୍ୟ ମ୍ରକେଶ ସାହାନୀଙ୍କ ରାଜନୈତିକ ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ ହେବ

ପିଏମ୍ ଇଟାଲୀୟନ ପିଏମ କରୋନା ପରବର୍ତ୍ତୀ ଆହ୍ୱାନର ସମ୍ମୁଖୀନ ହେବାକୁ ଆମକୁ ପ୍ରସ୍ତୁତ ହେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତକାଲି ଶ୍ରୀମୋଦୀ ତାଙ୍କ ଇଟାଲୀ ପ୍ରତିପକ୍ଷ ଗୁଇସେପି କଣ୍ଟେଙ୍କ ସହ ଏକ ଭର୍ଚ୍ଚଆଲ ସମ୍ମିଳନୀରେ ଆଲୋଚନାବେଳେ ଏହା କହିଛନ୍ତି ସେ କହିଛନ୍ତି ଦ୍ୱିତୀୟ ବିଶ୍ୱଯ୍ରଦ୍ଧ ଭଳି କୋଭିଡ ନାଇଷ୍ଟିନ ମହାମାରୀ ଇତିହାସରେ ଏକ ଅଲିଭାଦାଗ ହୋଇ ରହିବ କରୋନା ସଂକ୍ରମଣରେ ଇଟାଲୀରେ ବସବାସ କରୁଥିବା ଭାରତୀୟଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ସେ କହିଛନ୍ତି ଅନ୍ୟ ଦେଶଗୁଡିକ ତ୍କଳନାରେ ଇଟାଲୀ ଏହି ସଂକ୍ରମଣକୁ ତ୍ୱରିତ ଢଙ୍ଗରେ ସଫଳତାର ସହ ନିୟନ୍ତ୍ରଣ କରିପାରିଛି ଏହି ଆଲୋଚନାବେଳେ ଦୂଇଦେଶର ପ୍ରଧାନମନ୍ତ୍ରୀ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ କେତେଗ୍ରଡିଏ ବ୍ରଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି କର୍ମାନୀ ବେଲିକିୟମଇଂଲଣ୍ଡ ଏବଂ ଫ୍ରାନ୍ସ ପରେ ୟରୋପୀୟ ରାଷ୍ଟ୍ରଗ୍ରଡିକ ମଧ୍ୟରେ ଇଟାଲୀ ହେଉଛି ଭାରତ ସହ ବାଶିଜ୍ୟିକ କାରବାରରେ ପଞ୍ଚମ ରାଷ୍ଟ୍ର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

ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ପ୍ରତିଷ୍ଠାନର ଡୋଗ୍ରା ହଲ୍ରେ ଏହି ସମାରୋହ ଅନୁଷ୍ଠିତ ହେବାକ ଥିବାବେଳେ ଖୁବ୍ ସୀମିତ ଉପସ୍ଥାନ ରହିବ ଅନ୍ଲାଇନ୍ ୱେବ୍ କାଷ୍ଟ ମାଧ୍ୟମରେ ସମାରୋହର ସମସ୍ତ କାର୍ଯ୍ୟକ୍ରମ ପ୍ରତ୍ୟେକ ସ୍ନାତକ ଛାତ୍ରଛାତ୍ରୀ ସେମାନଙ୍କର ଅଭିଭାବକ ଏବଂ ନିମନ୍ତ୍ରିତ ଅତିଥିମାନଙ୍କ ପାଇଁ ଉପଲହ୍ର ହେବ ଅମିତଶାହା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପଶ୍ଚିମବଙ୍ଗରେ ଯଦି ବିଜେପି ସରକାର ଗଢେ ତେବେ ସେମାନଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳ ମିଳିପାରିବ ମମତା ବାନାର୍ଜୀଙ୍କ ସରକାର ଏ ଦିଗରେ ପ୍ରତିବନ୍ଧକ ସୃଷ୍ଟି କର୍ତ୍ଥି ବୋଲି ଅମିତ ଶାହା ଅଭିଯୋଗ କରିଛନ୍ତି କୋଲକାତା ଠାରେ ଗତକାଲି ଗଣମାଧ୍ୟମ ସହ ଆଲୋଚନା ବେଳେ ଶ୍ରୀ ଶାହା ଏହା କହିଛନ୍ତି ରାଜ୍ୟର ତୃଶମଳ କଂଗ୍ରେସ ସରକାର ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଆଇନଶ୍ ିଙ୍ଗଳା ପରିସ୍ଥିତି ସୃଷ୍ଟି ହେଉଛି ରାଜନୈତିକ ହିଂସାକାଣ୍ଡ ନେଇ ଶ୍ରୀ ଶାହା ସେଠାକାର ଶାସନ ବ୍ୟବସ୍ଥାକ୍ର ଦୋଷାରୋପ କରିଛନ୍ତି ରାଜ୍ୟର ଐତିହ୍ୟକ୍ ପ୍ରର୍ନକୀବିତ କରିବା ପାଇଁ ଶ୍ରୀ ଶାହା ପଣ୍ଢିମବଙ୍ଗ ବାସୀଙ୍କ ଆହ୍ୱାନ ଦେଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଦକ୍ଷିଣେଶ୍ୱର ମନ୍ଦିରରେ ପ୍ରାର୍ଥନା କରିଥିଲେ ପରେ ଦଳୀୟ ପ୍ରାର୍ଥୀଙ୍କର ଏକ ସମାବେଶକ୍ର ସମ୍ଘୋଧିତ କରିଥିଲେ ବିପିନ୍ ରାଓ୍ୱତ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦର ଅବସାନ ନେଇ ଅଷ୍ଟମ ପର୍ଯ୍ୟାୟ କମାଣ୍ଡର ସ୍ଥରୀୟ ଆଲୋଚନା ଗତକାଲି ଠାରୁ ଆରମ୍ଭ ହୋଇଛି ପୂର୍ବ ଲଦାଖର ଏଲଏସି ଅଞ୍ଚଳର ଭାରତ ପଟେ ଥିବା ଚୁସ୍କୁଲ୍ଠାରେ ଥିବା ଗତକାଲି ଏହି ଆଲୋଚନା ହୋଇଛି

ଚିଫ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ୍ ବିପିନ ରାଓ୍ୱତ୍ କହିଛନ୍ତି ଭାରତ କୌଣସି ପରିସ୍ଥିତିରେ ପ୍ରକୃତ ନିୟନ୍ତ୍ରଣ ରେଖା ଏଲଏସିରେ କିଛି ପରିବର୍ତ୍ତନକୁ ସ୍ୱୀକାର କରିବ ନାହିଁ ସୀମାରେ ସୁଡଙ୍ଗ ତିଆରି ସହ ଯୁଦ୍ଧ ପ୍ରସ୍ତୁତି କାରି ରହିଛି ବୋଲି ଶ୍ରୀ ରାଓ୍ୱତ କହିଛନ୍ତି ନ୍ୟାସନାଲ ଡିଫେନ୍ସ କଲେଜର ହୀରକ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ରାଓ୍ୱତ କହିଛନ୍ତି ଚୀନ ଓ ପାକିସ୍ତାନ ମିଳିତଭାବେ ଭାରତ ବିପକ୍ଷରେ ଷଡଯନ୍ତ୍ର ଚଳାଇଛନ୍ତି ତେବେ ଏଲଏସି ନେଇ ଭାରତ ଆଭିମ୍ରଖ୍ୟ ଏବଂ ଆଚରଣ ଅତ୍ୟନ୍ତ ସ୍ୱଷ୍ଟ ବୋଲି ସେ କହିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶରେ ଦିନକୁ ଦିନ ସକ୍ରିୟ ଚିକିହାଧୀନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି

ୟୁଏସ ଇଲେକ୍ସନ ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ଗଣତି ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଏପର୍ଯ୍ୟନ୍ତ ମିଳିଥିବା ଫଳାଫଳ ଅନୁଯାୟୀ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ୍ ତାଙ୍କ ପ୍ରତିଦ୍ୱନ୍ଦୀ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ ଡ୍ରମ୍ପଙ୍କଠାରୁ ଭଲ ସ୍ଥିତିରେ ଅଛନ୍ତି

ପ୍ରଥମ ବ୍ୟାଟିଂ ଆରମ୍ଭ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପର୍ଯ୍ୟୟର ସମ୍ମଖୀନ ହୋଇଥିଲା

କେନ୍ ୱିଲିୟମସନ୍ ଏହି ମ୍ୟାଚରେ ଶ୍ରେଷ୍ଠ ଖେଳାଳିଭାବେ ବିବେଚିତ ହୋଇଛନ୍ତି ଏଥିସହ ବାଙ୍ଗାଲୋର ଚଳିତ ଆଇପିଏଲ୍ରୁ ବିଦାୟ ନେଇଛି ଅନ୍ୟପକ୍ଷରେ ଆସନ୍ତାକାଲି ଦିଲ୍ଲୀ ଏବଂ ହାଇଦ୍ରାବାଦ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାଇଂ ମ୍ୟାଚ ଅନୁଷ୍ଠିତ ହେବ ଏହି ମ୍ୟାଚର ବିଜେତା ଫାଇନାଲରେ ମୁମ୍ୟାଇ ଇଣ୍ଡିଆନ୍ନକୁ ଭେଟିବ